ଏହି ଜିଲ୍ଲଗୁଡ଼ିକ ହେଲା ଗଜପତି କକ୍ଷମାଳ କୋରାପୁଟ ମାଲକାନଗିରି ଓ ରାୟଗଡ଼ା

ଶ୍ରୀ ନାୟକ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ଏବେ ବିଭିନ୍ନ ବିଭାଗରେ ଗୁରୁତ୍ ଦେଉଥିବା ଫାଇଭ୍ ଟି ପ୍ରକ୍ରିୟାକୁ ଶ୍ରୀମନ୍ଦିର ପ୍ରଶାସନିକ ବ୍ୟବସ୍ଚାରେ ମଧ୍ୟ ଲାଗୁ କରିବା ଉଚିତ୍